ଏଚ୍ଆଇଭି ଏଡ୍ସର ଭୟାବହତା ସଂପର୍କରେ ଜନସଚେତନ ବୃଦ୍ଧି କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ

ଏହି ଦିବସ ପାଳନ ଅବସରରେ ସଚେତନତା ର୍ୟାଲି ଗଣଦୌଡ଼ ଓ ସଭାସମିତିମାନ ଆୟୋକିତ ହେଉଛି ଚଳିତବର୍ଷ ଏହି ଦିବସର ବାର୍ଭା ହେଉଛି 'ସାମୃହିକ ପ୍ରୟାସ ଦ୍ୱାରା ପରିବର୍ଭନ ସମ୍ଭବ ' ଏହି ଉପଲକ୍ଷେ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଆଜି ସକାଳେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ପଠାଣି ସାମନ୍ତ ନର୍ସିଂ ସ୍କୁଲ୍ ଛାତ୍ରୀଙ୍କର ଏକ ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିସାଳୟରୁ ବାହାରି ସହର ପରିକ୍ରମା କରିଥିଲା

ଅନୁଗୁଳରେ ମେଡିକ୍ ପକ୍ଷରୁ ଏଚ୍ଆଇଭି ରୋଗୀଙ୍କୁ ଚିହ୍ବଟ କରାଯିବା ସହ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ପଦକ୍ଷେପ ନିଆଯାଉଛି ବିଶେଷକରି କିନ୍ବର ଏବଂ ମହିଳା ଯୌନକର୍ମୀଙ୍କୁ ଏହି ରୋଗର ଭୟାବହତା ସମ୍ପର୍କରେ ସଚେତନ କରାଯାଉଛି